ଝାଡ଼ଖଣ୍ଡ ପୋଲିଂ ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି

ମତଦାନକୁ ଶାନ୍ତି ଶ୍ଦଙ୍କଳାର ସହ ସମ୍ପନ୍ନ କରିବାପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ପିଏମ୍ ଏଚ୍ଟିଏଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଭିନ୍ନ ପ୍ରକାର ସଂସ୍କାରମଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ପରେ ଭାରତୀୟ ବ୍ୟାଙ୍କ୍ ଉଦ୍ୟୋଗର ସ୍ଥିତି ଏବେ ପୂର୍ବାପେକ୍ଷା ଅଧିକ ମଜବୁତ୍ ହୋଇଛି ଅତୀତରେ ଏହି ଉଦ୍ୟୋଗ ଯେଉଁ ସଙ୍କଟର ସମ୍ମୁଖୀନ ହୋଇଥିଲା ତାହାକୁ ସଫଳତାର ସହ ଅତିକ୍ରମ କରିଛି ଯେଉଁ ବ୍ୟାଙ୍କ୍ କର୍ତ୍ତ୍ୱପକ୍ଷ ଯଥାଯଥ ବ୍ୟାବସାୟିକ ନିଷ୍ପଭି ଗ୍ରହଣ କରିବେ ସରକାର ସେଥିପାଇଁ ସେମାନଙ୍କୁ ପ୍ରଶ୍ମ କରିବେ ନାହିଁ

ସେ କହିଛନ୍ତି ଶାସନର ମୌଳିକ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବାର ବେଳ ଏବେ ଆସୁଛି ଏବଂ ଏଥିପ୍ରତି ସଚେତନ ରହି ଏନ୍ଡିଏ ସରକାର କାର୍ଯ୍ୟ କରିବା ସହ ଦେଶକ୍ ପ୍ରର୍ବର ପ୍ରତିଶ୍ରତିର ରାଜନୀତିରୁ ପ୍ରଦର୍ଶନର ରାଜନୀତିର ଯୁଗ ଆରମ୍ଭ କରିଛି

ପିଏମ୍ ଗୁଜରାଟ୍ ଗୁଜରାଟ୍ସ୍ଥିତ ଏକଲ୍ ବିଦ୍ୟାଳୟ ସଙ୍ଗଠନକୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରୟାସକୁ ସଫଳ କରିବାପାଇଁ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛନ୍ତି ଦେଶର ଯୁବ ଛାତ୍ରମାନଙ୍କର ଦକ୍ଷତା ବିକାଶ ଏବଂ ଉତ୍ତମ ଶିକ୍ଷାପାଇଁ କେନ୍ଦ୍ର ସରକାର ଅତି ଆଗ୍ରହର ସହ କାର୍ଯ୍ୟ କରୁଛନ୍ତି ବୋଲି ସୂଚନା ଦେବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ତଫସିଲ୍ଭୁକ୍ତ କତିର ଛାତ୍ରଛାତ୍ରୀ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ପଢ଼ୁଥିବା ପିଲା ଏବଂ ଅନ୍ୟାନ୍ୟ ଶିକ୍ଷାନୁଷାନର ଅନଗ୍ରସର ପିଲାମାନଙ୍କୁ ବୃତ୍ତି ପ୍ରଦାନର ବ୍ୟବସ୍ଥା କରାଯାଇଛି ପୋଷଣ ଅଭିଯାନ ଏବଂ ମିଶନ୍ ଇନ୍ଦ୍ରଧୁନୁଷ୍ ଭଳି କାର୍ଯ୍ୟକ୍ରମ ପିଲାମାନଙ୍କ ସାମଗ୍ରୀକ ବିକାଶରେ ସହାୟକ ହୋଇଛି ବୋଲି ସେ କହିଚ୍ଛନ୍ତି

ସେଠାରେ ଆୟୋଜିତ ହେଉଥିବା ପ୍ରଲିସ୍ ଡିକି ଓ ଆଇଜି ସମ୍ମିଳନୀରେ ସେ ଯୋଗ ଦେବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ୍ ସିଂହ କୋଶିଆରୀ ମ୍ରଖ୍ୟମନ୍ତ୍ରୀ ଉଦ୍ଧବ୍ ଠାକ୍ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବୀଶ ପ୍ରମୁଖ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ ଏହି ତିନି ଦିନିଆ ସମ୍ମିଳନୀର ପ୍ରଥମ ଦିବସର ସାନ୍ଧ୍ୟ ଅଧିବେଶନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଗତକାଲି ଯୋଗ ଦେଇଥିଲେ ଦେଶର ସବୁ ରାଜ୍ୟର ବରିଷ୍ଣ ପୁଲିସ୍ ଅଧିକାରୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଓ ଗୁଇନ୍ଦା ବାହିନୀର ତ୍ରୁଙ୍ଗ ପଦାଧିକାରୀ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ପୁଣେର ବାନେର୍ଠାରେ ଥିବା ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ତଥା ପାଶାନ୍ଠାରେ ଥିବା କେନ୍ଦ୍ରୀୟ ପୁଲିସ୍ ଗବେଷଣା ପ୍ରତିଷାନ ପରିସରରେ ଏହି ସମ୍ମିଳନୀ ଚାଲିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି

ଏହି ଥାନା ସମ୍ପଭିଗତ ଅପରାଧ ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାରେ ଉଦାହରଣୀୟ ପଦକ୍ଷେପ ଗ୍ରହଣ କରି ଏହି ସମ୍ମାନ ହାସଲ କରିଛି

ଏଥିରେ ଗୁଜୁରାଟ୍ର ବାଲାସିନର୍ ଥାନା ଦ୍ୱିତୀୟ ଏବଂ ମଧ୍ୟପ୍ରଦେଶର ଅଜ୍କ୍ ବୁଧାନପୁର ତୂତୀୟ ସ୍ଥାନରେ ରହିଛି

ତଦନୁସାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ଏଥିପାଇଁ ବିଭିନ୍ନ ମାନଦଣ୍ଡ ମଧ୍ୟ ନିର୍ଦ୍ଧାରଣ କରାଯାଇଛି

ତାଙ୍କର ହୃଦ୍ଘାତ ହୋଇଥିଲା ଏବଂ ଡାକ୍ତରମାନେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ଗତ ଗୁରୁବାର ରାତିରେ ପୀଡ଼ିତାଙ୍କୁ ଉତ୍ତମ ଚିକିହାପାଇଁ ବିମାନ ଯୋଗେ ଲକ୍ଷ୍ନୌରୁ ଦିଲ୍ଲୀକୁ ଅଣାଯାଇଥିଲା

ଏହି ସୁବିଧା ବର୍ଷସାରା ଛୁଟିଦିନ ସହ ଉପଲହ୍ଧ ହେବ ବୋଲି ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି

ଏଭଳି ଦିବସ ପାଳନର ଲକ୍ଷ୍ୟ ହେଲା ଆସନ୍ତାବର୍ଷ ଏପ୍ରିଲ୍ ପହିଲାରୁ ଆରମ୍ଭ ହେବାକୁ ଥିବା ନୂଆ ଜିଏସ୍ଟି ରିଟର୍ଣ୍ଣ ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କଠାରୁ କ୍ଷେତ୍ରରୁ ମତାମତ ସଂଗ୍ରହ କରିବା ଆକାଶବାଣୀକୁ ଏ ସମ୍ପର୍କରେ ସୂଚନା ଦେଇ ପରୋକ୍ଷ ଟିକସ ଓ ବହିଃ ଶୁଳ୍କ କେନ୍ଦ୍ରୀୟ ବୋର୍ଡ଼ର ଅଧ୍ୟକ୍ଷ ପ୍ରଣବ କୁମାର ଦାସ କହିଛନ୍ତି ନ୍ରଆ ରିଟର୍ଶ୍ଣ ବ୍ୟବସ୍ଥାକୁ କିପରି ଅନ୍ଲାଇନ୍ରେ ଅପ୍ଲୋଡ଼୍ କରାଯିବ ଏବଂ ଏହା ସୁବିଧାରେ ଓ ସହଜରେ କରାଯାଇପାରିବ ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏହି ବ୍ୟବସ୍ଥା କରାଯାଉଛି ଜିଏସ୍ଟି ରିଟର୍ଷ୍ଣ ଦାଖଲରେ ବ୍ୟବସାୟୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ଦୂରୀକରଣ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ଏ ସମ୍ପର୍କରେ ଶିଳ୍ପ ବଣିକ ସଂଘର ପ୍ରମୁଖ ସଦସ୍ୟ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସମ୍ପକ୍ତ କ୍ଷେତ୍ରର କିଏସ୍ଟି ପ୍ରଦାନକାରୀଙ୍କ ମତାମତ ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି

ସମାଜର ମୂଲ୍ୟବୋଧ କ୍ରମଶଃ ହ୍ରାସ ପାଉଥିବାରୁ ଏ ଦିଗରେ ସମସ୍ତେ ଚିନ୍ତା କରିବାର ସମୟ ଆସିଛି ବୋଲି ସେ କହିଛନ୍ତି ମହିଳା ଓ ବୟସ୍କମାନଙ୍କ ସୁରକ୍ଷା ସେମାନଙ୍କୁ ସମ୍ମାନ ପ୍ରଦାନ ତଥା ସାମାଜିକ ମୂଲ୍ୟବୋଧର ପରିପାଳନ ପାଇଁ ସମସ୍ତେ ମିଳିତ ଭାବେ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି

ସର୍ବଶେଷ ଷ୍ଟେସନ୍ ଭାବେ ଝାଡ଼ଖଣ୍ଡର ମହୁଆମିଲନ୍ ଷ୍ଟେସନ୍ରେ ଏହି ସୁବିଧା ଉପଲହ୍ଧ ହୋଇଛି ରେଲ୍ୱେୟାର୍ ପକ୍ଷରୁ ମାଗଣାରେ ଏହି ସୁବିଧା ପ୍ରଦାନ କରାଯାଉଛି

ଏହି ଦିବସଟି ସେନାବାହିନୀ କର୍ମଚାରୀଙ୍କ କଲ୍ୟାଣ ପାଇଁ ଜନସାଧାରଣଙ୍କଠାରୁ ପାର୍ଷି ସଂଗ୍ରହ ପାଇଁ ଉତ୍ସର୍ଗୀକୃତ ପତାକା ଦିବସରେ ସଂଗୃହୀତ ପାଣ୍ଠି ସେନାର ଯବାନ ଓ ଅବସରପ୍ରାପ୍ତ ଯବାନମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରାଯାଉଛି

ସ୍ୱଚ୍ଚତା ପଖ୍ୱାଡ଼ା ଅବସରରେ ଏହି କାର୍ଯ୍ୟକ୍ରମ କରାଯାଉଛି ଜନସାଧାରଣଙ୍କ ମଧ୍ୟରେ ପରିଚ୍ଚନ୍ନତାର ବାର୍ତ୍ତା ପ୍ରଚାର କରି ସେମାନଙ୍କୁ ଏ ଦିଗରେ ସଚେତନ କରିବା ବିଭିନ୍ନ ସ୍ଥାନରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାକୁ ସଂଗ୍ରହ କରିବା ଓ ପରିବେଶକୁ ପରିଷ୍କାର ରଖିବା ଏହି ପକ୍ଷର ଲକ୍ଷ୍ୟ ଦିଲ୍ଲୀ କ୍ୟାଣ୍ଟନ୍ମେଣ୍ଟଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଏହାଛଡ଼ା ଜନ ସଚେତନତା ସୂଷ୍ଟିପାଇଁ ଏହି ଅଭିଯାନ ମାଧ୍ୟମରେ 'ନୁକଡ଼୍ ନାଟକ' ତର୍କ ସଭା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ହେବ ବିଶେଷକରି ପ୍ଲାଷ୍ଟିକ୍ ଆବର୍ଜନା ରୋକିବାକୁ ଏହି ଅଭିଯାନରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି

ବିରାଟ କୋହଲିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରିଯାଇଥିଲା

ଦ୍ୱିତୀୟ ଟି ଟ୍ୱେଷ୍ଟି ମ୍ୟାଚ୍ ଆସନ୍ତାକାଲି ତିରୁବନନ୍ତପୁରମ୍ରେ ଖେଳାଯିବ